ପିଏମ୍ ପ୍ରବାସୀ ଭାରତୀୟ ଦିବସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଗୌରବ ଓ ସଂସ୍କୃତିକୁ ସମଗ୍ର ବିଶ୍ୱରେ ପହଞ୍ଚାଇବା ପାଇଁ ବୈଷୟିକ ଜ୍ଞାନର ପର୍ଯ୍ୟାପ୍ତ ବ୍ୟବହାର ଲାଗି ଯୁବ ସମାଜକୁ ଆହ୍ୱାନ ଦେଇଛନ୍ତି ଷୋଡ଼ଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଆଜି ଇଣ୍ଟର୍ନେଟ୍ ବିଶ୍ୱର ବିଭିନ୍ନ ପ୍ରାନ୍ତର ଲୋକମାନଙ୍କୁ ପରସ୍କର ସହ ଯୋଗାଯୋଗ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ତେବେ ଦେଶପ୍ରେମ ଆମକୁ ପରସ୍କର ସହ ଏକତା ସ୍ନତ୍ରରେ ବାନ୍ଧି ରଖିଛି ସେ କହିଛନ୍ତି ଗତ କିଛି ବର୍ଷ ଭିତରେ ପ୍ରବାସୀ ଭାରତୀୟମାନେ ସମାଜର ମଙ୍ଗଳ ଦିଗରେ କାର୍ଯ୍ୟ କରି ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସ୍କ୍ଷି କରିପାରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରବାସୀ ଭାରତୀୟମାନେ ଆଗେଇ ଆସି ଗରିବ ଲୋକମାନଙ୍କୁ ସାହାଯ୍ୟ କରୁଥିବାର କାହାଣୀମାନ ଶୁଣି ସେ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ର ମୁକାବିଲାରେ ପ୍ରବାସୀ ଭାରତୀମାନଙ୍କର ଏକ ବଡ଼ ଅବଦାନ ରହିଛି ସେ କହିଛନ୍ତି ପିଏମ୍ କେୟାର୍ସ ପାର୍ଷିକ୍ ସେମାନଙ୍କର ଅବଦାନ ଦେଶର ସ୍ୱାସ୍ଥ୍ୟସେବାକୁ ଅଧିକ ମଜବୁତ୍ କରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଭାରତ ଆଜି ବୈଷୟିକ ଜ୍ଞାନର ବହକ ବ୍ୟବହାର କର୍ରଛି ଲକ୍ଷ ଲକ୍ଷ କୋଟି ଟଙ୍କା ସିଧା ଯାଇ ହିତାଧିକାରୀମାନଙ୍କ ବ୍ୟାଙ୍କ ଜମାଖାତାରେ ପହଞ୍ଚ୍ଚିଛି ସେ କହିଛନ୍ତି ଭାରତର ମହାକାଶ କାର୍ଯ୍ୟକ୍ରମ ଓ ଟିକସ ଷ୍ଟାର୍ଟ୍ ଅପ୍ ବ୍ୟବସ୍ଥା ସମଗ୍ର ବିଶ୍ୱରେ ପ୍ରମୁଖ ସ୍ଥାନ ଅଧିକାର କରିଛି ଶ୍ରୀ ମୋଦି କହିଛନ୍ତି ଏପରିକି କୋବିଡ୍ ସଂକ୍ରମଣ ସମୟରେ ଭାରତରେ ଅନେକ ନ୍ତ୍ରା ଷ୍ଟାର୍ଟ ଅପ୍ କମ୍ପାନୀ ପ୍ରତିଷ୍ଠା ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଆକି ଯେତେବେଳେ ଦେଶ ଆତ୍କନିର୍ଭର ଭାରତ ଦିଗରେ କାର୍ଯ୍ୟ କରୁଛି ପ୍ରବାସୀ ଭାରତୀୟମାନଙ୍କୁ ବ୍ରାଣ୍ଡ୍ ଇଣ୍ଡିଆକୁ ଶକ୍ତିଶାଳୀ କରିବାପାଇଁ ପ୍ରମୁଖ ଭୂମିକା ନେବାକୁ ହେବ ସେ କହିଛନ୍ତି ପ୍ରବାସୀ ଭାରତୀୟମାନେ ମେଡ୍ ଇନ୍ ଇଣ୍ଡିଆ ସାମଗ୍ରୀଗୁଡ଼ିକର ବ୍ୟବହାର କରିଲେ ସମଗ୍ର ବିଶ୍ୱରେ ଭାରତୀୟ ସାମଗ୍ରୀଗୁଡ଼ିକ ପ୍ରତି ଲୋକମାନଙ୍କର ବିଶ୍ୱାସ ବୃଦ୍ଧି ପାଇବ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଆଜି ପ୍ରବାସୀ ଭାରତୀୟ ଦିବସ ଅବସରରେ ତାଙ୍କର ଶୁଭେଛା ବାର୍ତ୍ତା ଜଣାଇଛନ୍ତି ସେ କହିଛନ୍ତି ପ୍ରବାସୀ ଭାରତୀୟମାନେ ସେମାନଙ୍କର କଠିନ ପରିଶ୍ରମ ମାଧ୍ୟମରେ ଭାରତର ଗୌରବକୁ ସମଗ୍ର ବିଶ୍ୱରେ ପହଞ୍ଚାଇ ପାରିଛନ୍ତି ସେ କହିଛନ୍ତି ସେମାନଙ୍କର ନ୍ତଆ ନୁଆ ଚିନ୍ତାଧାରା ଉତ୍ତମ କାର୍ଯ୍ୟ ଏବଂ ପୁଞ୍ଜିନିବେଶ ଭାରତର ବହୁମୁଖୀ ବିକାଶରେ ସହାୟତା କର୍ତ୍ଥି

ହର୍ଷବର୍ଦ୍ଧନ କେନ୍ଦ୍ରମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱର ସରକାର ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ସାଗର ଅନ୍ୱେଷିକାକୁ ଚେନ୍ନାଇ ପୋର୍ଟ ଟ୍ରଷ୍ଟଠାରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀଙ୍କ ଆତ୍କନିର୍ଭର ଭାରତ ଯୋଜନା ଭାରତୀୟ ବୈଜ୍ଞାନିକମାନଙ୍କ ଗଭୀର ସାମ୍ରଦ୍ରିକ ଗବେଷଣା କାର୍ଯ୍ୟରେ ସହାୟତା କରୁଛି କରୋନା ଭୂତାଣୁକୁ ବିଚ୍ଛିନ୍ନ କରିବାରେ ଭାରତୀୟ ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ବୈଜ୍ଞାନିକ ହେବାର ଗୌରବ ଅର୍ଜନ କରିଛନ୍ତି

ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ତରଙ୍ଗ ଶକ୍ତିର ବ୍ୟବହାର କରିବାରେ ଭାରତ ବିଶ୍ୱର କିଛି ଦେଶ ମଧ୍ୟରେ ସ୍ଥାନ ପାଇଛି ଓ ମାଙ୍ଗାନିଜ୍ କୋବାଲ୍ଟ୍ ଏବଂ ନିକେଲ୍ ଭଳି ପଦାର୍ଥର ଉତ୍ସ ସନ୍ଧାନ କରିପାରିଛି ମନ୍ତ୍ରୀ କହିଛନ୍ତି ଭାରତ ଏହାର ସାମୁଦ୍ରିକ ଗବେଷଣା ଦକ୍ଷତା ବୃଦ୍ଧି କରି ବିଶ୍ୱର ଉନ୍ନତ ଦେଶଗୁଡ଼ିକର ସମକକ୍ଷ ହୋଇପାରିଛି ମନ୍ତ୍ରୀ କହିଛନ୍ତି ଭାରତୀୟ ବୈଜ୍ଞାନିକମାନେ ସଠିକତାର ସହ ପାଣିପାଗ ସମ୍ଭନ୍ଧୀୟ ବିବରଣୀ ପ୍ରଦାନ କରୁଛନ୍ତି

ଏହାଯୋଗୁଁ ଅନେକ ଜୀବନ ରକ୍ଷା ପାଇଯାଇ ପାରୁଛି

ସାଗର ଅନ୍ୱେଷିକା ବୈଜ୍ଞାନିକମାନଙ୍କୁ ସମୁଦ୍ର ସମ୍ଭନ୍ଧୀୟ ବିଭିନ୍ନ ଗବେଷଣା ଓ ମିଶନ୍ରେ ସହାୟତା କରିବ ସାଗର ଅନ୍ୱେଷିକାରେ ଅତ୍ୟାଧୁନିକ ଗବେଷଣାଗାର ଓ ବିଜ୍ଞାନ ଯନ୍ତ୍ରପାତିମାନ ରହିଛି

ଲୋକମାନେ 'ନମୋ ଆପ୍' ଓ 'ମାଇଁ ଗଭ୍ ଓପନ୍ ଫୋରମ୍'ରେ ସେମାନଙ୍କର ମତାମତ ଦେଇପାରିବେ

ଏଥିପାଇଁ ଆଜି ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇଛି ସଂସ୍କୃତି ମନ୍ତ୍ରଣାଳୟ କହିଛି ନେତାଜୀଙ୍କର ଜୟନ୍ତୀ ବର୍ଷେ ପର୍ଯ୍ୟନ୍ତ ପାଳନ ସକାଶେ ଏହି ଉଚ୍ଚସ୍ତରୀୟ କମିଟି ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ନିଷ୍କଭି ଗ୍ରହଣ କରିବ

ଦିଲ୍ଲୀ ଓ କୋଲ୍କାତା ସମେତ ନେତାଙ୍କୀ ଓ ଆଜାଦ୍ ହିନ୍ଦ୍ ଫୌଜ୍ ଜଡ଼ିତ ଥିବା ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଜୟନ୍ତୀ ପାଳନ ପାଇଁ ଏହି କମିଟି ଯୋଜନାମାନ ପ୍ରସ୍ତୁତ କରିବ

ସେ ଗୁଜରାତ୍ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭରତସିଂ ସୋଲାଙ୍କି ଙ୍କର ପିତା ଆମ ଅହମ୍ମଦାବାଦ ସମ୍ଭାଦଦାତା କଣାଇଛନ୍ତି ମାଧବସିଂ ସୋଲାଙ୍କି ଙ୍କ ବିୟୋଗରେ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ ଗୁଜରାତ୍ ସରକାର ଗୋଟିଏ ଦିନ ଶୋକ ପାଳନ କରୁଛନ୍ତି ଗୁଜରାତ୍ ମୁଖ୍ୟମନ୍ତ୍ରୀ ମହୀସାଗରଠାରେ ହେବାକୁ ଥିବା ତାଙ୍କର ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବାତିଲ୍ କରି ଏକ କ୍ୟାବିନେଟ୍ ବୈଠକ ଡକାଇଛନ୍ତି ମାଧବସିଂ ସୋଲାଙ୍କି ଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ ପାଇଁ ଏହି କ୍ୟାବିନେଟ୍ ବୈଠକ ଡକାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବତନ ଗୁଜ୍ଚରାତ୍ ମୁଖ୍ୟମନ୍ତ୍ରୀ ମାଧବନସଂ ସୋଲାଙ୍କି ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ କୋବିନ୍ଦ କହିଛନ୍ତି ତାଙ୍କର ବିୟୋଗରେ ଦେଶ ଜଣେ ଦକ୍ଷ ନେତାଙ୍କୁ ହରାଇଲା ସେ କହିଛନ୍ତି ଆଧୁନିକ ଗୁଜରାତ୍କୁ ରୂପରେଖ ଦେବାରେ ତାଙ୍କର ଭୂମିକା ପାଇଁ ସେ ଚିରସ୍କରଣୀୟ ହୋଇ ରହିବେ ଶୋକସନ୍ତପ୍ତ ପରିବାରକୁ ରାଷ୍ଟ୍ରପତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଧବସିଂ ସୋଲାଙ୍କି ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ମାଧବସିଂ ସୋଲାଙ୍କି ଜୀ ଜଣେ ତୁଙ୍ଗ ନେତା ଥିଲେ ଓ ଅନେକ ଦଶନ୍ଧି ଧରି ଗ୍ରଜରାତ୍ର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ସମାଜସେବା ପାଇଁ ସେ ଚିରସ୍କରଣୀୟ ହୋଇ ରହିବେ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରତ୍ର ଭରତସିଂ ସୋଲାଙ୍କି ଙ୍କ ସହ କଥାବାର୍ତ୍ତା କରି ତାଙ୍କ ଶୋକବାର୍ତ୍ତା ଜଣାଇଛନ୍ତି

ଗତକାଲି ଅଷ୍ଟମ ପର୍ଯ୍ୟାୟ କଥାବାର୍ତ୍ତା ପରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସ୍ଚଚନା ଦେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି କୃଷି ଆଇନ୍ ଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା କରାଯାଇଛି କିନ୍ତୁ ଏହା ଉପରେ କୌଣସି ନିଷ୍ପଭି ନିଆଯାଇପାରି ନାହିଁ